ଶିକ୍ଷା ପର୍ବର ଅଂଶସ୍ୱର୍ପ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏହି ଦୁଇଦିନିଆ ସମ୍ମିଳନୀର ଆୟୋଜନ କରାଯାଇଛି

ନୂଆ ଶିକ୍ଷାନୀତିରେ ଭାରତକୁ ଜ୍ଞାନର ଏକ କେନ୍ଦ୍ରରେ ପରିଣତ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଏକ ଭାରତ କୈନ୍ଦ୍ରିକ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ଦେଶକୁ ବିଶ୍ୱରେ ଏକ ମହାଶକ୍ତିରେ ପରିଣତ କରିବା ଲକ୍ଷ୍ୟରେ ନୂଆ ଶିକ୍ଷାନୀତିର ପ୍ରଣୟନ କରାଯାଇଛି

ଶିକ୍ଷକମାନଙ୍କୁ ସମ୍ମାନିତ କରିବା ଓ ନୂଆ ଶିକ୍ଷାନୀତିକୁ ଆଗେଇ ନେବା ହେଉଛି ଏହାର ମୂଳ ଲକ୍ଷ୍ୟ

ପୂର୍ଣ୍ଣ ସଦସ୍ୟ ବିଶିଷ୍ଟ ଏହି ସଂଗଠନ ତିଆରି ହେବା ପରେ ଭାରତ ପ୍ରଥମଥର ପାଇଁ ପ୍ରଧାନମନ୍ତ୍ରୀୟ ପ୍ରଥମ ବୈଠକ ଆୟୋଜନ କରିବ

ପିଏମ୍ ଜାପାନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରିଛନ୍ତି ଦୁଇଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି ଦିଗରେ ଶ୍ରୀ ଆବେଙ୍କର ବ୍ୟକ୍ତିଗତ ଉଦ୍ୟମ ପାଇଁ ସେ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ଉଭୟ ନେତା ପରସ୍କର ମଧ୍ୟରେ ଥିବା ବିଶ୍ୱାସ ଓ ବନ୍ଧୁତାକୁ ଦୋହରାଇଛନ୍ତି ମୁମ୍ବାଇ ଅହମ୍ମଦାବାଦ ହାଇସିଡ୍ ରେଳ ପ୍ରକଳ୍ପ ସମେତ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗର ସେମାନେ ସମୀକ୍ଷା କରିଛନ୍ତି

ନିର୍ଦ୍ଧାରଣରେ ଉଭୟ ଦେଶ ମଧ୍ୟରେ ଥିବା ଭାଗିଦାରୀ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଦୁଇ ନେତା ଏକମତ ହୋଇଛନ୍ତି ଉଭୟ ଦେଶର ସଶସ୍ତ ବାହିନୀ ମଧ୍ୟରେ ସେବା ଓ ସାମଗ୍ରୀର ଆଦାନପ୍ରଦାନ ପାଇଁ ସ୍ୱାକ୍ଷରିତ ହୋଇଥିବା ରାଜିନାମାକୁ ଶ୍ରୀ ମୋଦୀ ଓ ଶ୍ରୀ ଆବେ ସ୍ୱାଗତ କରିଛନ୍ତି ଏହି ରାଜିନାମା ଉଭୟ ପକ୍ଷ ମଧ୍ୟରେ ଥିବା ପ୍ରତିରକ୍ଷା ସହଯୋଗକୁ ଆହୁରି ସୁଦୂଢ଼ କରିବ ଓ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଶାନ୍ତି ଓ ସ୍କରକ୍ଷାକୁ ନିଶ୍ଚିତ କରିବ ଗତ କିଛି ବର୍ଷ ଭିତରେ ଭାରତ ଓ କାପାନ ମଧ୍ୟରେ ଗଢ଼ି ଉଠିଥିବା ଘନିଷ୍ଠ ସମ୍ପର୍କ ଓ ଭାଗିଦାରୀ ଉଭୟ ଦେଶ ପାଇଁ ଏକ ଉଜ୍ୱଳ ଭବିଷ୍ୟତ ଆଣିଦେବ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜାପାନର ନୂଆ ସରକାର ସହ ମିଶି କାର୍ଯ୍ୟ କରିବାକୁ ତାଙ୍କର ଆଗ୍ରହ ବିଷୟରେ ଉଲ୍ଲେଖ କରିଛନ୍ତି ଓ ଶ୍ରୀ ଆବେଙ୍କୁ ଏକ ସୁନ୍ଦର ଭବିଷ୍ୟତର କାମନା କରିଛନ୍ତି

ଏହିସବୁ ସିଏନ୍ଜି ଷ୍ଟେସନଗୁଡ଼ିକ ଚଣ୍ଡିଗଡ଼ ବିହାର ଗୁଜରାତ ହରିଆଣା ଝାଡ଼ଖଣ୍ଡ କେରଳ ମଧ୍ୟପ୍ରଦେଶ ମହାରାଷ୍ଟ୍ର ପଞ୍ଜାବ ରାଜସ୍ଥାନ ଉତ୍ତରପ୍ରଦେଶ ଉତ୍ତରାଖଣ୍ଡ ପଶ୍ଚିମବଙ୍ଗ ଓ ଆନ୍ଧ୍ପ୍ଦେଶରେ ରହିଛି

ଶ୍ରୀ ପ୍ରଧାନ କହିଛନ୍ତି ଭାରତ ଏକ ଗ୍ୟାସ୍ ଭିଭିକ ଅର୍ଥନୀତି ଆଡ଼କୁ ଅଗ୍ରସର ହେଉଛି

ସେହିପରି ସ୍ୱର୍ଷ୍ଣ ଚତୁର୍ଭୁଜରେ ଶହେଟି ଏଲ୍ଏନ୍ଜି ଷ୍ଟେସନ୍ ପ୍ରତିଷ୍ଠା କରିବାକୁ ଯୋଜନା ହୋଇଛି ସରକାର ପ୍ରାକୃତିକ ଗ୍ୟାସ୍କୁ ପ୍ରୋସାହନ ଦେବା ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି

ଆଣ୍ଟିଜେନ୍ ଟେଷ୍ଟ ର୍ୟାପିଡ୍ ଆଷ୍ଟିଜେନ୍ ଟେଷ୍ଟ୍ରେ ନେଗେଟିଭ୍ ଆସୁଥିବା ସମସ୍ତ ଲକ୍ଷଣଯୁକ୍ତ କୋଭିଡ ମାମଲାଗୁଡ଼ିକର ବାଧ୍ୟତାମୂଳକର ଭାବେ ଆର୍ଟି ପିସିଆର ଟେଷ୍ଟ୍ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଛି କ୍ୱର କଫ ଓ ନିଶ୍ୱାସପ୍ରଶ୍ୱାସ ଜନିତ ଅସୁବିଧା ଥାଇ ଆଷ୍ଟିଜେନ୍ ଟେଷ୍ଟରେ ନେଗେଟିଭ୍ ବାହାରିବା ଓ ଲକ୍ଷଣବିହୀନ ନେଗେଟିଭ୍ ମାମଲାଗୁଡ଼ିକର ଦୁଇ ତିନିଦିନ ମଧ୍ୟରେ ଲକ୍ଷଣ ପ୍ରକାଶ ପାଇଲେ ସେମାନଙ୍କର ଆରଟିପିସିଆର୍ ଟେଷ୍ କରିବାକୁ ମନ୍ତ୍ରଣାଳୟ କହିଛି ସଂକ୍ରମଣ ରୋକିବା ଓ ଯେଭଳି କୌଣସି କୋଭିଡ୍ ପଜିଟିଭ୍ ମାମଲା ବାଦ୍ ନ ପଡ଼େ ତାହା ସୁନିଶ୍ଚିତ କରିବାକୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ଏହା ଦ୍ୱାରା ଆକ୍ରାନ୍ତ ବ୍ୟକ୍ତିମାନଙ୍କଠାରୁ ଅନ୍ୟମାନେ ସଂକ୍ରମିତ ହେବାର ଭୟ ହ୍ରାସ ପାଇବ ସଂକ୍ରମିତମାନଙ୍କର ଶୀଘ୍ର ଚିହ୍ରଟ ଏକାନ୍ତ ବାସ ଓ ଡାକ୍ତରଖାନା ଯିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆର୍ଟି ପିସିଆର କୋଭିଡ ପରୀକ୍ଷାର ଶ୍ରେଷ୍ଠ ଉପାୟ ବୋଲି ମନ୍ତ୍ରଶାଳୟ କହିଛି ଏସବୁ ମାମଲାଗୁଡ଼ିକର ଯାଞ୍ଚ କରିବା ପାଇଁ ଉଭୟ ଜିଲ୍ଲା ଓ ରାଜ୍ୟସ୍ତରରେ ନିର୍ଦ୍ଦିଷ୍ଟ ଅଧିକାରୀ ବା ଦଳ ଗଠନ କରିବାକୁ ପରାମର୍ଶ ଦିଆଯାଇଛି

ନମୁନା ପରୀକ୍ଷା ସଫକ୍ରମିତମାନଙ୍କର ଚିହ୍ନଟ ଓ ଚିକିତ୍ସା ରଣକୌଶଳ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ପରେଶ ରାଓ଼ଲ ବରିଷ୍ଣ ଅଭିନେତା ତଥା ବିଜେପିର ପୂର୍ବତନ ସାଂସଦ ପରେଶ ରାଓ୍ବଲଙ୍କୁ ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମାର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇ କହିଛନ୍ତି ରାଷ୍ଟ୍ରପତି ଭବନ ପକ୍ଷରୁ ଶ୍ରୀ ରାଓ୍ୱଲଙ୍କୁ ଏନ୍ଏସ୍ଡିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି

ବ୍ୟାଙ୍କ ବରୋ ବ୍ୟାଙ୍କ ଋଣ ଗ୍ରହୀତାମାନଙ୍କର ଋଣ ଛାଡ଼ କରିବା ଉପରେ ଆକଳନ କରିବା ପାଇଁ ସରକାର ଏକ ତିନିଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି ପୂର୍ବତନ ସିଏଜି ରାଜୀବ ମେହେର୍ଷିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି କୋଭିଡ୍ ନାଇଷ୍ଟିନ୍ ପରିପ୍ରେକ୍ଷୀରେ ରଣ ଛାଡ଼ କରିବା ପରେ ଜାତୀୟ ଅର୍ଥନୀତି ଓ ଆର୍ଥିକ ସ୍ଥିରତା ଉପରେ ଏହାର ପ୍ରଭାବ ନେଇ ଆକଳନ କରିବ

ଆସନ୍ତା ଏକସପ୍ତାହ ମଧ୍ୟରେ କମିଟି ତା'ର ରିପୋର୍ଟ ପ୍ରଦାନ କରିବ ଋଣ ଛାଡ଼ କରିବା ଓ ସୁଧ ହ୍ରାସ କରିବା ନେଇ ସୁପ୍ରିମକୋର୍ଟରେ କେତେକ ମାମଲାର ଶୁଣାଣି ଚାଲିଥିବା ବେଳେ ସରକାର ଏହି ନିଷ୍ପଭି ନେଇଛନ୍ତି ଟେନିସ୍ ୟୁଏସ୍ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗିଲ୍ସ ସେମିଫାଇନାଲ୍ରେ ସେରେନା ୱିଲିୟମ୍ସ ବେଲାରୁସ୍ର ଭିକ୍ଟୋରିଆ ଆଜାରେଙ୍କାଙ୍କୁ ଭେଟିବେ ସେହିପରି ଅନ୍ୟ ଏକ ସେମିଫାଇନାଲ୍ ମ୍ୟାଚ୍ ଜେନିଫର୍ ବ୍ରାଡି ଓ ନାଓମି ଓଷାକାଙ୍କ ମଧ୍ୟରେ ଖେଳାଯିବ